ପ୍ରଧାନମନ୍ତ୍ରୀ ତାଙ୍କର ଉଦ୍ଘାଟନୀ ବକ୍ତବ୍ୟ ଦେଇ କହିଛନ୍ତି ଏହି ଶିଖର ବୈଠକ ଦୁଇ ଦେଶ ମଧ୍ୟରେ ଉଉମ ସମ୍ପର୍କ ସ୍ଥାପନ ପାଇଁ କେବଳ ଉପଯୋଗୀ ହେବ ତାହା ନୁହେଁ ଏହା ମଧ୍ୟ ବିଭିନ୍ନ ଆନ୍ତର୍ଜାତିକ ଚ୍ୟାଲେଞ୍ଜର ମୁକାବିଲାରେ ସାହାଯ୍ୟ କରିବ

ଏଥିପାଇଁ ଭାରତ ଅଷ୍ଟ୍ରେଲିଆ ଓ ଜାପାନ୍ ସହ ମିଶି ଏ ଦିଗରେ କାର୍ଯ୍ୟ କରୁଛି ସେ କହିଛନ୍ତି ଏହି ଯୋଗାଣ ଶୃଙ୍ଖଳରେ ଅନ୍ୟ ମିତ୍ର ରାଷ୍ଟ୍ରମାନେ ମଧ୍ୟ ଯୋଗ ଦେଇ ପାରିବେ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତର ଔଷଧ ଉତ୍ପାଦନ ଦକ୍ଷତା ବିଶ୍ୱ ପାଇଁ ଉପଯୋଗୀ ହୋଇପାରିଛି ଓ ଆତ୍ମ ନିର୍ଭର ଭାରତ ଅଭିଯାନର ମୂଳ ଲକ୍ଷ୍ୟ ହେଉଛି ଅର୍ଥନୈତିକ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ଯାହା ଫଳରେ ଭାରତ ସମେତ ସମଗ୍ର ବିଶ୍ୱ ଏଥିରୁ ଲାଭାନ୍ପିତ ହେବ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତରେ କାର୍ଯ୍ୟ କରୁଥିବା କମ୍ପାନୀମାନେ ଟିକସ ସଂସ୍କାରରୁ ଉପକୃତ ହେବେ ଶ୍ରୀ ମୋଦୀ କହିଛନ୍ତି ଏହି କିଛି ଦିନ ପୂର୍ବେ ସରକାର କୃଷି ଓ ଶ୍ରମ କ୍ଷେତ୍ରରେ ସଂସ୍କାର ମୂଳକ ପଦକ୍ଷେପମାନ ଗ୍ରହଣ କରିଛନ୍ତି

ଡେନ୍ମାର୍କ ପ୍ରଧାନମନ୍ତ୍ରୀ ତାଙ୍କର ଉଦ୍ଘାଟନୀ ବକ୍ତବ୍ୟରେ କହିଛନ୍ତି ଏହି ଶିଖର ବୈଠକ ଦୁଇଦେଶ ମଧ୍ୟରେ ଦ୍ୱିପକ୍ଷିୟ ସମ୍ପର୍କ କ୍ଷେତ୍ରରେ ଏକ ମାଇଲ୍ ସ୍ତମ୍ଭ ଏହା ପ୍ରଦୂଷଣ ପରିବେଶ କ୍ଷେତ୍ରରେ ଭାଗିଦାରୀ ସମ୍ପର୍କକୁ ଆହୁରି ଅଧିକ ପ୍ରୋସାହିତ କରିବ ବୋଲି ସେ କହିଛନ୍ତି ଡେନ୍ମାର୍କ ପ୍ରଧାନମନ୍ତ୍ରୀ କହିଛନ୍ତି କୋଭିଡ୍ ନାଇଣ୍ଟିନ୍ ସମଗ୍ର ବିଶ୍ୱପାଇଁ ବିପଦ ସୃଷ୍ଟି କରିଛି ଓ ଏହାର ଐକ୍ୟବଦ୍ଧ ଭାବେ ମୁକାବିଲା କରାଯାଇପାରିବ

ଜଗଜିତପୁର ପ୍ରକଳ୍ପ ସରକାରୀ ବେସରକାରୀ ଭାଗିଦାରୀରେ ନିର୍ମାଣ କରାଯାଇଛି

ସେ ଦୃଷ୍ଟିରୁ ଏହି କାରଖାନାଗୁଡ଼ିକର ନିର୍ମାଣ ଦ୍ୱାରା ଗଙ୍ଗାନଦୀକୁ ଅନେକ ମାତ୍ରାରେ ପ୍ରଦୂଷଣ ମୁକ୍ତ ରଖାଯାଇ ପାରିବ

ଏହି ଟ୍ରେନ୍ରେ ମଧ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀଗୁଡ଼ିକ ପଠାଯାଉଛି ଦୂରାନ୍ତୋ ସ୍ୱେଶାଲ୍ ଟ୍ରେନ୍ କୋଭିଡ୍ କଟକଣା ସମୟରେ ରେନିଗୁଷ୍କାରୁ ହଜରତ୍ ନିଙ୍କାମୁଦ୍ଦିନ୍ ପର୍ଯ୍ୟନ୍ତ ଦୁଗ୍ମ ପରିବହନ କରି ନେଇଛି

ରେନିଗୁଙ୍କାରୁ ଦିଲ୍ଲୀକୁ ଦୁଗ୍ଧ ପଠାଯାଇ ଦେଶରେ ଦୁଗ୍ଧ ଯୋଗାଣରେ ସନ୍ତୁଳନତା ଅଣାଯାଇପାରିଛି

ଏଥିପାଇଁ ଜାତୀୟ ଦୁଗ୍ଧ ବିକାଶ ବୋର୍ଡ୍ ଦୁଗ୍ଧ ଯୋଗାଉଛି

ଏହି ଟ୍ରେନ୍ ଚଳାଚଳ ଯୋଗୁଁ ଏଥିରେ ଦୁଗ୍ମ ସହିତ ପାର୍ସଲ ଭ୍ୟାନ୍ ଯୋଗେ ମାଲପତ୍ର ମଧ୍ୟ ପରିବହନ କରାଯାଇ ପାରୁଛି ସେଗୁଡ଼ିକ ମଧ୍ୟରେ ଚିନ୍ନାମାଟି ଆମ୍ବ ଶୁଷ୍କ ପଦାର୍ଥ ତରଭୁଜ ଭଳି ପଦାର୍ଥମାନ ରହିଛି

ମନ୍ତ୍ରଣାଳୟ କହିଛି ଦେଶରେ ଉତ୍ତମ ସ୍ୱାସ୍ଥ୍ୟ ମୌଳିକ ଡ଼ାଞ୍ଚାର ବିକାଶ ଦ୍ୱାରା ଏହା ସମ୍ଭବ ହୋଇଛି ଏଥିପାଇଁ ଚିକିତ୍ସା ପଦ୍ଧତି ଡାକ୍ତର ଓ ଚିକିତ୍ସା ସହାୟକମାନଙ୍କର ଉସର୍ଗୀକୃତ ସେବା ପ୍ରଶଂସନୀୟ

ଦେଶରେ କୋବିଡ୍ ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ହ୍ରାସ ପାଇବାରେ ଲାଗିଛି

ଏହି ଓ୍ୱେବପୋର୍ଟାଲ୍ କୋବିଡ୍ ନାଇଷ୍ଟିନ ପ୍ରତିଷେଧକର ବିକାଶ ସମ୍ପନ୍ଧରେ ଦେଶ ଓ ବିଦେଶକୁ ତଥ୍ୟ ଯୋଗାଇବ ଏହା ବ୍ୟତୀତ ନ୍ୟାସନାଲ୍ କୋବିଡ୍ ନାଇଷ୍ଟିନ୍ କ୍ଲିନିକାଲ୍ ରେଜିଷ୍ଟ୍ରି ନମୁନା ପରୀକ୍ଷା ରୋଗୀମାନଙ୍କର ଚିକିତ୍ସା ଓ କୋବିଡ୍ ସମ୍ଭନ୍ଧୀୟ ଅନ୍ୟାନ୍ୟ ବିଷୟରେ ତଥ୍ୟ ସଂଗ୍ରହ କରି ରଖିବ ଏହି ଅବସରରେ ମନ୍ତ୍ରୀ କହିଛନ୍ତି କୋବିଡ୍ ପ୍ରତିଷେଧକ ବିଷୟରେ ଜାଶିବାକୁ ଲୋକମାନେ ବ୍ୟଗ୍ରତାର ସହ ଅପେକ୍ଷା କରି ରହିଛନ୍ତି ସେ କହିଛନ୍ତି ପ୍ରତିଷେଧକର ବିକାଶ ସମ୍ବନ୍ଧରେ ସମସ୍ତ ତଥ୍ୟ ଅତ୍ୟନ୍ତ ସରଳ ଓ ସ୍ୱଚ୍ଛ ଉପାୟରେ ଯୋଗାଇ ଦିଆଯିବ ଆମର ଦୈନନ୍ଦିନ ଜୀବନରେ ଉପଯୁକ୍ତ ପୁଷ୍ଟି ଓ ଶାରୀରିକ ପରିଶ୍ରମର ଆବଶ୍ୟକତା ବିଷୟରେ ଉଲ୍ଲେଖ କରି ମନ୍ତ୍ରୀ କହିଛନ୍ତି ଅସନ୍ତୁଳନ ଖାଦ୍ୟ ଯୋଗୁଁ ଜନସାଧାରଣ ବିଶେଷକରି ଯୁବକ ଯୁବତୀମାନଙ୍କର ସ୍ୱାସ୍ଥ୍ୟ ପ୍ରତି ବିପଦ ଦେଖାଦେଉଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶହୀଦ ଭଗତ ସିଂଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଗତକାଲି ତାଙ୍କର ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଏହି ମହାନ୍ ସ୍ୱାଧୀନତା ସଂଗ୍ରାମୀଙ୍କୁ ବୀରତ୍ୱ ଓ ସାହସିକତାର ପ୍ରତୀକ ଭାବେ ବର୍ଣ୍ଣନା କରିଥିଲେ ଆଜି ଏକ ଟ୍ସିଟ୍ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଶହୀଦ ଭଗତ ସିଂଙ୍କର ବୀରତ୍ପର କାହାଣୀ ଦେଶବାସୀଙ୍କୁ ଅନେକ ଯୁଗ ପର୍ଯ୍ୟନ୍ତ ଅନୁପ୍ରାଣୀତ କରିବ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶହୀଦ ଭଗତ ସିଂଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଏହି ଅବସରରେ ଏକ ଟ୍ୱିଟ୍ ବାର୍ତ୍ତାରେ ଶ୍ରୀ ଶାହା କହିଛନ୍ତି ଶହୀଦ ଭଗତ ସିଂ ଭାରତର ସ୍ୱାଧୀନତା ସଂଗ୍ରାମକୁ ତାଙ୍କର ବିପ୍ଲବୀ ଚିନ୍ତାଧାରା ଓ ମହାନ୍ ବଳିଦାନ ମାଧ୍ୟମରେ ଏକ ନୂଆ ଦିଗ୍ଦର୍ଶନ ଦେଇଥିଲେ ଏବଂ ଦେଶର ଯୁବପିଢ଼ି ମଧ୍ୟରେ ସ୍ୱାଧୀନ ହେବାର ମହତ୍ତ୍ୱାକାଂକ୍ଷା ଜାଗ୍ରତ କରାଇଥିଲେ ଭଗତ ସିଂ ସର୍ବଦା ପ୍ରେରଣାର ଉସ ହୋଇ ରହିବେ ବୋଲି ଶ୍ୱୀ ଶାହା କହିଛନ୍ତି